ଅନ୍ୟ ପକ୍ଷରେ ରାଜ୍ୟର ବିଭିନୁ ଅଗ୍ରଶୀ ଘରୋଇ ଡାକ୍ତରଖାନାଗୁଡ଼ିକରେ କରୋନା ପ୍ରଭାବିତ ରୋଗୀଙ୍କୁ ଜରୁରୀକାଳୀନ ସେବା ଉପଲହ କରାଇବା ନେଇ ସରକାରୀ ନିଷ୍ବଉ ନେଇଛନ୍ତି ଆଜିଠାରୁ ଭୁବନେଶ୍ୱର ଓ କଟକରେ ଥିବା ସମସ୍ତ ମଲଗୁଡ଼ିକ ବନ୍ଦ ରହିବ

କରୋନା ଭୂତାଶୁ ସଂକ୍ରମଣକୁ ଦୂଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି